ଏକ ଟ୍ୱିଟ୍ ବାର୍ତ୍ତାରେ ଶ୍ରୀ ମୋଦୀ କହିଛନ୍ତି ଶ୍ରୀ ବାନାର୍ଜୀଙ୍କ ସହ ତାଙ୍କର ବୈଠକ ଅତ୍ୟନ୍ତ ଭଲ ଥିଲା ଓ ସେମାନେ ଅନେକ ବିଷୟ ଉପରେ ଆଲୋଚନା କରିଛନ୍ତି

କେନ୍ଦ୍ରମନ୍ତୀ ହରଦୀପ ସିଂହ ପୁରୀ ଓ ଭାରତୀୟ ସାଂସ୍କୃତିକ ପରିଷଦ ଅଧ୍ୟକ୍ଷ ଡକ୍ଟର ବିନୟ ସହସ୍ରାବୁଦ୍ଧେ ରାଷ୍ରଦୃତମାନଙ୍କ ସହ ସ୍ୱର୍ଶ୍ୱମନିର ପରିଦର୍ଶନ କରିବେ

ଶ୍ରୀ ମାତା ବୈଷୋଦେବୀ ବିଶ୍ୱବିଦ୍ୟାଳୟର ସପ୍ତମ ସମାବର୍ଭନ ଉହବରେ ଉଦ୍ବୋଧନ ଦେଇ ରାଜ୍ୟପାଳ ମଲିକ କହିଛନ୍ତି ହୁରିଆତ ନେତା ଓ ଅନ୍ୟ ମୁଖ୍ୟଧାରା ପାର୍ଟିଗୁଡ଼ିକର ପିଲାମାନେ ଉତ୍ତମ ସୁବିଧା ସୁଯୋଗ ପାଇଥିବା ବେଳେ ସାଧାରଣ ଲୋକମାନଙ୍କର ପିଲାମାନେ ସମସ୍ତ ସୁବିଧା ସୁଯୋଗରୁ ବଞିତ ହୋଇଆସିଛନ୍ତି

ସେମାନଙ୍କ ମଧ୍ଧରେ ସହକାରୀ ଭବିଷ୍ୟ ପାଶ୍ବି କମିଶନର ରମେଶ ଚନ୍ଦ୍ର ସିଂହ ଓ ଅନ୍ୟ ତିନି ଜଣ ଅଫିସର ଅଛନ୍ତି ଏକ ବିବୃଭିରେ ଇଡି କହିଛି ସେହି ଅଫିସରମାନଙ୍କର ବାସଭବନରେ ଖାନତଲାସି କରାଯାଇଥିଲା

ସେ କହିଛନ୍ତି ସାରର ଅଧିକ ବ୍ୟବହାର ଯୋଗୁଁ ମୃତ୍ତିକାର ଉର୍ବରତା ନଷ ହୋଇଯାଉଛି ଶ୍ରୀ ତୋମର କୃଷି ମନ୍ତଣାଳୟ ଓ ରସାୟନ ଏବଂ ସାର ମନ୍ତଣାଳୟ ଦ୍ୱାରା ମିଳିତ ଭାବେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ଏହା କହିଛନ୍ତି